ପ୍ରସ୍ତୁତି ବୈଠକ ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଗୁରୁତ୍ଦୂର୍ଣ୍ଣ

ବୈଠକରେ ପରୀକ୍ଷା କେନ୍ଦ୍ ପରିଚାଳନା ପ୍ରଶ୍ୱପତ୍ର ପ୍ୟାକେଟ୍ ବିତରଣ ଉଭର ଖାତାର ପରିବହନ ମୂଲ୍ୟାୟନ ଆଇନ୍ ଶୃଙ୍କଳା ଓ ସୁରକ୍ଷା ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା

ରାଜ୍ୟପାଳ ଜନଜାତି ସଶକ୍ତୀକରଣ ବିନା ଭାରତ ସମୃଦ୍ଧ ଓ ସଶକ୍ତ ହୋଇପାରିବ ନାହି